ମଧ୍ୟପ୍ରଦେଶ ଓ ମିକୋରାମ୍ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି

ପିଏମ୍ ଏମ୍ଏସ୍ଏମ୍ଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆଜି କ୍ଷୁଦ୍ର ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ସମର୍ଥନ ଆଉଟ୍ରିଚ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ

ଏମ୍ଏସ୍ଏମ୍ଇ କ୍ଷେତ୍ରଗୁଡ଼ିକ ପାଇଁ ସରକାର ଓ ଆର୍ଥିକ ସଂସ୍ଥାଗୁଡ଼ିକ ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ଜଣାଇବା ପାଇଁ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଏହିସବୁ ଜିଲ୍ଲା ଗସ୍ତ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଗିରିରାଜ ସିଂହ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଗୁରୁତ୍ୱପୂର୍୍ଣ୍ଣ ଅବଦାନ ଥିବାରୁ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଆହୁରି ବିକଶିତ କରିବାରେ ଏହି ଆଉଟ୍ରିଚ୍ କାର୍ଯ୍ୟକ୍ରମ ସହାୟକ ହେବ ବୋଲି ଆଶା କରାଯାଉଛି ଛତିଶଗଡ଼ ପୋଲ୍ ଛତିଶଗଡ଼ରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ମୁଖ୍ୟ ନିର୍ବାଚନ କମିଶନର ଓପି ରାୱତ୍ କହିଛନ୍ତି କେନ୍ଦ୍ରୀୟ ସଶସ୍ତ ପୁଲିସ ବାହିନୀକୁ ମାଓ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଆସ୍ଥା ସୃଷ୍ଟିକାରୀ ପଦକ୍ଷେପ ପାଇଁ ମ୍ବତୟନ କରାଯାଇଛି

ପାର୍ଟି ପକ୍ଷର୍ ଏକ ବିବୃତ୍ତିରେ କୃହାଯାଇଛି ନ୍ନଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଟି ଅଧ୍ୟକ୍ଷ ଅମିତ ଶାହା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଅରୁଣ ଜେଟ୍ଲୀ ଓ ସୁଷମା ସ୍ୱରାଜଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ଭିଭି ବୋତ୍ସୁଆନା ବୋତ୍ସ୍ରଆନା ଅର୍ଥନୀତିରେ ଭାରତୀୟ ସମ୍ପ୍ରଦାୟର ଅବଦାନକ୍ର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ପ୍ରଶଂସା କରିଛନ୍ତି ବୋତ୍ସୁଆନା ସରକାରଙ୍କର ସାମାଜିକ ଓ ଅର୍ଥନୈତିକ କଲ୍ୟାଣ ତଥା ବଦାନ୍ୟ କାର୍ଯ୍ୟକ୍ରମଗୁଡ଼ିକରେ ଭାରତୀୟ ସମ୍ପ୍ରଦାୟର ସମର୍ଥନକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଗତକାଲି ସନ୍ଧ୍ୟାରେ ଗାବେରୋନେ ଠାରେ ଏକ ଉତ୍ସବରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ନାଇଡୁ ଏହା କହିଛନ୍ତି ଗତ ଚାରି ବର୍ଷ ଭିତରେ ଭାରତ ସରକାରଙ୍କ ଦ୍ୱାରା ସାମାଜିକ ଅର୍ଥନୈତିକ କଲ୍ୟାଣ ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ମଧ୍ୟ ଶ୍ରୀ ନାଇଡ଼ୁ ଉଲ୍ଲେଖ କରିଛନ୍ତି ଆମ ସମ୍ୟାଦଦାତା ଜଣାଇଛନ୍ତି ଭାରତରେ ବୃଦ୍ଧି ପାଉଥିବା ବ୍ୟବସାୟ ସ୍ୱଯୋଗକ୍ତ ହାତଛଡ଼ା ନ କରିବାପାଇଁ ଉପରାଷ୍ଟ୍ରପତି ବୋତ୍ସୁଆନାରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ପୁଲିସ୍ କହିଛି ବିକେପି ରାଜ୍ୟ ଶାଖା ସମ୍ପାଦକ ଅନୀଲ ପରିହର ଓ ତାଙ୍କ ଭାଇ ସେମାନଙ୍କର ଦୋକାନରୁ ଘରକୁ ଫେରୁଥିବା ବେଳେ ଅତି ନିକଟରୁ ସେମାନଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ହତ୍ୟାକାରୀମାନଙ୍କୁ ଧରିବା ପାଇଁ ସେହି ଅଞ୍ଚଳରେ ବ୍ୟାପକ ଧରପଗଡ଼ କାରି ଅଛି ଇତିମଧ୍ୟରେ କିସ୍ତିୱାଡ଼୍ ଓ ଆଖପାଖ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି

ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଏହି ହତ୍ୟା ଘଟଣା ପ୍ରତି ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ପୁଲିସ୍ ହତ୍ୟାକାରୀମାନଙ୍କୁ ନିଶ୍ଚିତ ଧରି ସେମାନଙ୍କୁ ଦଶ୍ଚ ଦେବ ବିଟ୍ଟେପି ସଭାପତି ଅମିତ ଶାହା କହିଛନ୍ତି ଏଭଳି କାପୁରୁଷ କାର୍ଯ୍ୟ ମାନବ ସଭ୍ୟତା ପ୍ରତି କଳଙ୍କ

ପୁଲିସ୍ କହିଛି ସନ୍ଦିଗ୍ଧ ଉଗ୍ରବାଦୀମାନେ ଛଦ୍ମବେଶରେ ଗାଁ ମଧ୍ୟରେ ପ୍ରବେଶ କରି ନିରୀହ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ

ବର୍ତ୍ତମାନ ସୁଦ୍ଧା ପୁଲିସ୍ ଅପରାଧିମାନଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ ତେବେ ଉଲ୍ଫା ଉଗ୍ରବାଦୀମାନେ ଏଥିରେ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଏହି ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ହତ୍ୟାକାରୀମାନଙ୍କୁ କଠୋର ଦଶ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ବରିଷ୍ଠ ମନ୍ତ୍ରୀ କେଶବ ମହନ୍ତ ଓ ପରିମଳ ଶୁକ୍ଲବୈଦ୍ୟ ଆକି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ଏବଂ ଲୋକମାନଙ୍କୁ ସହ କଥାବାର୍ତ୍ତା କରିବେ ଇତିମଧ୍ୟରେ ସେ ଅନେକ ସଙ୍ଗଠନ ପକ୍ଷରୁ ଏହି ହତ୍ୟା ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ସୁପ୍ରିମ୍କୋର୍ଟର କଲେଜିୟମ୍ ବିଚାରପତି ହେମନ୍ତ ଗୁପ୍ତା ଅଜୟ ରସ୍ତୋଗି ଏମ୍ଆର୍ ଶାହା ଏବଂ ଆର୍ ସୁବାସ ରେଡ୍ରୀଙ୍କ ନାମ ସୁପାରିସ କରିଛନ୍ତି ଶ୍ରୀ ଗୁପ୍ତା ବର୍ତ୍ତମାନ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବାବେଳେ ଶ୍ରୀ ରସ୍ତୋଗି ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ ନିର୍ବାହ କରୁଛନ୍ତି ସେହିପରି ଜଷ୍ଟିସ୍ ଶାହା ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବାବେଳେ କଷ୍ଟିସ୍ ରେଡ୍ଡୀ ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଅଛନ୍ତି

ଅର୍ଥମନ୍ତ୍ରୀ ଅରୁଣ କେଟ୍ଲୀ କହିଛନ୍ତି ସ୍ୱଚ୍ଚ ଟିକସ ହାର କମ୍ ଟିକସ ଏଡ଼ାଯିବା ଟିକସ ନିୟମ ପାଳନ ଏକକ ଟିକସ ବ୍ୟବସ୍ଥା ଓ ଟିକସ କ୍ଷେତ୍ରର କର୍ତ୍ତ୍ୱପକ୍ଷଙ୍କ ପକ୍ଷରୁ କମ୍ ହସ୍ତକ୍ଷେପ ଯୋଗୁଁ ଜିଏସ୍ଟି ଆଦାୟ ଏଭଳି ବୃଦ୍ଧି ପାଉଛି

ଜାପାନ୍ କ୍ୟାବିନେଟ୍ ବିଲ୍ ଜାପାନ୍ର ଶ୍ରମିକ ନିଅକ୍କ ସମସ୍ୟାର ସମାଧାନପାଇଁ ଅଧିକ ସଂଖ୍ୟାରେ ବିଦେଶୀ ଶ୍ରମିକମାନଙ୍କୁ ଆଶିବା ସଂକ୍ରାନ୍ତ ଏକ ବିଲ୍କୁ ଜାପାନ୍ କ୍ୟାବିନେଟ୍ ଆକି ଅନୁମୋଦନ କରିଛି

ଇତିମଧ୍ୟରେ ସେହି ଚିଠା ଆଇନକୁ ଉଭୟ ବିରୋଧ୍ୟ ଦଳ ଓ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପାର୍ଟି ସମାଲୋଚନା କରିଛନ୍ତି କିନ୍ତୁ ଉଦ୍ୟୋଗପତିମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି

କିନ୍ତୁ ସେମାନଙ୍କ ସଙ୍ଗେ ସେମାନେ ନିଜର ପରିବାର ଆଶିପାରିବେ ନାହିଁ ଏସ୍ସି ଏଚ୍ପିସିଏ ହିମାଚଳ ପ୍ରଦେଶର ଧର୍ମଶାଳାଠାରେ କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଜମି ଲିଜ୍ ହେର୍ଫେର୍ ଅଭିଯୋଗରେ ବିକେପି ଏମ୍ପି ଅନୁରାଗ୍ ଠାକୁର ଓ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରେମ୍ କୁମାର ଧୁମାଲ୍ଙ୍କ ବିରୁଦ୍ଧରେ ଆଗତ ଏତଲାକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି ଜଷ୍ଟିସ୍ ଏକେ ସିକ୍ରି ଅଶୋକ ଭୂଷଣ ଓ ଅଜୟ ରସ୍ତୋଗିଙ୍କ ଖଣ୍ଡପୀଠ ଆବଦନକୁ ଗ୍ରହଣ କରି ଏତଲାକୁ ଖାରଜ କରିଛନ୍ତି ହିମାଚଳ ପ୍ରଦେଶରେ ବୀରଭଦ୍ର ସିଂ ସରକାରଙ୍କ ଅମଳରେ ଦାଖଲ କରାଯାଇଥିବା ଏତଲାକ୍ ଖାରଜ ନ କରିବାପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଶ୍ରୀ ଠାକୁର ଶ୍ରୀ ଧୁମାଲ୍ ଓ ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଚ୍ୟାଲେଞ୍ଜ କରିଥିଲେ

ସେ କହିଛନ୍ତି ମଧ୍ୟପ୍ରଦେଶ ଗୁଜରାତ୍ ପଞ୍ଜାବ ଆନ୍ଧ୍ରପ୍ରଦେଶ ତାମିଲ୍ନାଡ଼ୁ କେରଳ ଓ ଗୋଆ ପରକୁ ଏହି ସଫଳତା ହାସଲରେ ବିହାର ଅଷ୍ଟମ ରାଜ୍ୟର ମାନ୍ୟତା ହାସଲ କରିଛି ଆଇଏନ୍ଏସ୍ ବିରାଟ୍ ମ୍ୟୁକିୟମ୍ ସେବାନିବୃତ୍ତ ହୋଇଥିବା ଆଇଏନ୍ଏସ୍ ବିରାଟ୍କୁ ଏକ ଭାସମାନ ସଂଗ୍ରହାଳୟରେ ପରିଣତ କରିବା ବିଷୟକ୍ତ ଗତକାଲି ମହାରାଷ୍ଟ୍ର କ୍ୟାବିନେଟ୍ ଅନୁମୋଦନ କରିଛି

ରାଜ୍ୟ ସରକାରଙ୍କ ଏକ ପ୍ରେସ୍ ଇସ୍ତାହାର ଅନୁସାରେ ସ୍କୁଲ୍ ଓ କଲେଜ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମ୍ରହିକ ବିଷୟ ଉପରେ ଆଗ୍ରହ ଜନ୍ମାଇବାପାଇଁ ଏହି ନିଷ୍ପତ୍ତି ନିଆଯାଇଛି